ସେହି ରାଜ୍ୟଗ୍ରଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ତାମିଲନାଡୁ ପଶ୍ଚିମବଙ୍ଗ ମହାରାଷ୍ଟ୍ର ପଞ୍ଜାବ ବିହାର ଗୁଜରାତ ତେଲଙ୍ଗାନା ଓ ଉତ୍ତରପ୍ରଦେଶ ରହିଛି ପିଏମ୍ ୱେଦର ଫୋରକାଷ୍ଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ସଂକ୍ରାନ୍ତରେ ଆଗୁଆ ସତର୍କ ସ୍ଟଚନା ଜାରି ପାଇଁ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଏଥିପାଇଁ ନୂଆ ନୂଆ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି ଶ୍ରୀ ମୋଦି ଆସାମ୍ ବିହାର ଉତ୍ତର ପ୍ରଦେଶ ମହାରାଷ୍ଟ୍ର କର୍ଷ୍ଣାଟକ ଓ କେରଳ ଭଳି ରାଜ୍ୟଗୁଡ଼ିକର ମୁଖ୍ୟମାନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରି ଦକ୍ଷିଣ ପଣ୍ଟିମ ମୌସୁମୀ ବାୟୁ ଓ ଏହାର ପ୍ରଭାବରେ ସମ୍ପ୍ରତି ଆସିଥିବା ବନ୍ୟା ପରିସ୍ଥିତିର ମୁକାବିଲା ବିଷୟରେ ଆଲୋଚନା କରିଛନ୍ତି ସେ କହିଛନ୍ତି ଗତ କିଛି ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ଓ କେନ୍ଦ୍ରୀୟ ଜଳ କମିଶନ୍ ଭଳି ସଂସ୍ଥାମାନେ ବନ୍ୟା ସଂକ୍ରାନ୍ତରେ ଆଗୁଆ ସତର୍କ ସୂଚନା କାରି କରିବାପାଇଁ ଅହରହ କାର୍ଯ୍ୟ କରୁଛନ୍ତି ସେମାନେ କେବଳ ବର୍ଷା ସଂକ୍ରାନ୍ତରେ ପୂର୍ବାନୁମାନ କରୁ ନାହାନ୍ତି ଏଥିସହିତ ନଦୀଗୁଡ଼ିକର ଜଳସ୍ତର ଓ ବନ୍ୟାପ୍ଲାବିତ ହେବା ଅଞ୍ଚଳଗୁଡ଼ିକ ବିଷୟରେ ମଧ୍ୟ ପୂର୍ବାନୁମାନ କର୍ତ୍ଛନ୍ତି ବୋଲି ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ନିର୍ଦ୍ଦିଷ୍ଟ ଅଞ୍ଚଳଭିତ୍ତିକ ପୂର୍ବାନୁମାନ ପାଇଁ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଭଳି ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି ସ୍ଥାନୀୟ ଆଗୁଆ ସତର୍କ ସୂଚନା ଜାରି ପାଇଁ ଏହିସବୁ ସଂସ୍ଥାଗୁଡ଼ିକ ଲାଗି ଆର୍ଥିକ ସହାୟତା ପରିମାଣ ବୃଦ୍ଧି କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏହାଦ୍ୱାରା ସେହି ଅଞ୍ଚଳର ଲୋକମାନଙ୍କୁ ବନ୍ୟା ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ଓ ଧନଜୀବନର ସୁରକ୍ଷା କରାଯାଇପାରିବ ବକ୍ରପାତ ବିଷୟରେ ମଧ୍ୟ ଆଗୁଆ ସୂଚନା ଦେବାକୁ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସର ପ୍ରୟୋଗ କରାଯିବା ଲାଗି ଉଦ୍ୟମ ଚାଲିଛି ଶ୍ରୀ ମୋଦି କହିଛନ୍ତି କୋବିଡ୍ ସଂକ୍ରମଣ ଦୃଷ୍ଟିରୁ ଉଦ୍ଧାର କାର୍ଯ୍ୟ ସମୟରେ ଲୋକମାନେ ଯେପରି ସମସ୍ତ ସତର୍କତାମୃଳକ ନିୟମ ପାଳନ କରିବେ ରାଜ୍ୟ ସରକାରମାନଙ୍କୁ ତାହା ନିଶ୍ଚିତ କରିବାକୁ ହେବ ସେ କହିଛନ୍ତି ରିଲିଫ୍ ସାମଗ୍ରୀ ବଣ୍ଟନ ସମୟରେ ହାତକୁ ବାରମ୍ଭାର ସଫା କରିବା ମାସ୍କ ପରିଧାନ କରିବା ଓ ଶାରୀରିକ ଦୂରତା ବଜାୟ ରଖିବା ଭଳି ନିୟମଗ୍ରଡ଼ିକର କଡ଼ାକଡ଼ି ଭାବେ ପାଳନ କରିବା ଉଚିତ ଏହାଛଡ଼ା ବୟୋଜ୍ୟେଷ୍ଠ ବ୍ୟକ୍ତି ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବା ଉଚିତ ପ୍ରଧାନମନ୍ତ୍ରୀ ସମସ୍ତ ବିକାଶମୂଳକ ଓ ମୌଳିକ ଡାଞ୍ଚା ପ୍ରକଳ୍ପଗୁଡ଼ିକର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଆସାମ ବିହାର ଉତ୍ତର ପ୍ରଦେଶ ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ ଏବଂ କର୍ଷାଟକ ଘରୋଇ ମନ୍ତ୍ରୀ ନିଜ ନିଜ ରାଜ୍ୟର ବନ୍ୟା ପରିସ୍ଥିତି ଓ ଉଦ୍ଧାର କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ

ଏକ୍ଟପର୍ଟ କମିଟି ଭ୍ୟାକ୍ସିନ୍ ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନୀତି ଆୟୋଗ ସଦସ୍ୟ ଡକୁର ଭିକେ ପଲ୍ଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ପ୍ରତିଷେଧକ ଟିକା ଏକୁପର୍ଟ କମିଟିର ଏକ ବୈଠକ ବସି କୋବିଡ୍ ନାଇଷ୍ଟିନ୍ ପାଇଁ ପ୍ରତିଷେଧକ ଟିକା ସଂଗ୍ରହ ଓ ଏହାକୁ ଲୋକମାନଙ୍କ ଶରୀରରେ ଦିଆଯିବା ବିଷୟରେ ଆଲୋଚନା କରାଯିବ କମିଟି ବିଭିନ୍ନ ରାଜ୍ୟ ସରକାର ଓ ପ୍ରତିଷେଧକ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକ ସମେତ ଏହା ସହ ସଂପୂକ୍ତ ପକ୍ଷଗୁଡ଼ିକ ସହ ଆଲୋଚନା କରିବେ

ନୀତି ଅୟୋଗ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍ଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ରାଜ୍ୟ ସରକାରଙ୍କୁ ନମୁନା ପରୀକ୍ଷା ନେଟ୍ୱର୍କକୁ ବୃଦ୍ଧି କରିବା ଓ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି

ସେମାନେ ତେଲଙ୍ଗନା ସ୍ୱାସ୍ଥ୍ୟମନ୍ତ୍ରୀ ଇରାଜେନ୍ଦ୍ର ଓ ମୁଖ୍ୟସଚିବ ସୋମେଶ କୁମାରଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଣ ଅଫିସରମାନଙ୍କ ସହ କଥାବାର୍ତ୍ତା କରିଚ୍ଛନ୍ତି

ଡକ୍ଟର ପଲ୍ କହିଛନ୍ତି ରାଜ୍ୟରେ କୋବିଡ ନାଇଷ୍ଟିନ୍କୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କ୍ରିୟାନୁଷ୍ଠାନ ଯୋଜନା ଉପରେ କାର୍ଯ୍ୟ କରିବେ

ହିତମ୍ ମୋବାଇଲ୍ ଆପ୍ର ପ୍ରସାର ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଥିବା ବିଷୟ ରାଜ୍ୟ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି ଏହି ମୋବାଇଲ ଆପ୍ରୁ ସଂକ୍ରମିତ ବ୍ୟକ୍ତିମାନଙ୍କର ନିଜ ବାସଗୃହରେ ପୃଥକୀକରଣ ପାଇଁ ନିୟମାବାଳୀ ଟେଲିମେଡ଼ିସନ୍ ଓ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଉପାୟ ଆଦି ବିଷୟରେ ତଥ୍ୟମାନ ମିଳିପାରିବ କେନ୍ଦ୍ରୀୟ ଟିମ୍ ହିତମ୍ ମୋବାଇଲ୍ ଆପ୍ରୁ ସଂଗୁହୀତ ତଥ୍ୟଗୁଡ଼ିକୁ ଅନ୍ୟ ରାଜ୍ୟଗୁଡ଼ିକୁ ଜଣାଇବା ଲାଗି ତେଲଙ୍ଗନା ସରକାରଙ୍କୁ ଅନୁରୋଧ କରିଛନ୍ତି ଏହା ଦ୍ୱାରା ଅନ୍ୟ ରାଜ୍ୟ ସରକାରମାନେ ସେହିଭଳି ପଦକ୍ଷେପ ନେଇପାରିବେ ଓ କୋବିଡ ନାଇଷ୍ଟିନର ମୁକାବିଲା କରିପାରିବେ କେନ୍ଦ୍ରୀୟ ଟିମ୍ ଏହା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି

ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛି

ସେଗୁଡ଼ିକ ମଧ୍ୟରେ ସ୍କାର୍ଟସିଟି ମିଶନ ସହରାଞ୍ଚଳର ବିକାଶ ପାଇଁ ଅଟଳ ମିଶନ ଓ ସମସ୍ତଙ୍କ ପାଇଁ ବାସଗୃହ ଯୋଗାଣ ଯୋଜନା ପ୍ରଭୃତି ଅନ୍ତର୍ଭୁକ୍ତ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅମୃତ ଓ ସ୍କାର୍ଟସିଟି ମିଶନ କେବଳ ଯେ ସହରାଞ୍ଚଳରେ ଦ୍ରୁତ ବିକାଶ ଆଣିପାରିବ ତାହାନୁହେଁ ଏହା ସହରାଞ୍ଚଳର ଲୋକମାନଙ୍କ ଜୀବନଶୈଳୀରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ

ଅମୃତ ଯୋଜନା ସମସ୍ତଙ୍କୁ ଜଳ ଯୋଗାଣ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଉଛି ଏହି ଯୋଚ୍ଚନାରେ ସ୍ୱେରେଜ୍ ବ୍ୟବସ୍ଥାରେ ଉନ୍ନତି ଆଶିବା ଓ ସହରାଞ୍ଚଳରେ ମୋଟରବିହୀନ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି

ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଜରିଆରେ ସହରାଞ୍ଚଳର ଲୋକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଶିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି

ଏହି ପୁସ୍ତକରେ ଶ୍ରୀ ନାଇଡ଼ୁଙ୍କର ତିନିବର୍ଷର କାର୍ଯ୍ୟକାଳର ବିସ୍ତୃତ ବିବରଣୀ ରହିଛି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ଉପରାଷ୍ଟ୍ରପତି ଓ ରାଜ୍ୟସଭା ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ନେଇଥିବା ବିଭିନ୍ନ ନିଷ୍କଭି ଓ ପଦକ୍ଷେପ ଉପରେ ଏହା ହେଉଛି କ୍ରମାନ୍ୱୟରେ ତୂତୀୟ ପୁସ୍ତକ

ପ୍ରେକ୍ ଭିପି ରାଷ୍ଟ୍ରପତି ରାମନାଥ କୋବିନ୍ଦ' ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ତିନିବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ କ୍ରଣାଇଛନ୍ତି